ଏହା ଯୋଗୁଁ ଗମନାଗମନ ମଧ୍ଧ ବ୍ୟାହତ ହେବାର ସହ ଗଛ ଉପୁଡିପଡିବାର ସମ୍ଭାବନା ରହିଛି ଆକି କେତେକ କିଲ୍ଲାରେ ବର୍ଷା ଲାଗି ରହିଛି

ଉଦ୍ବେଗକୁ ଲକ୍ଷ୍ୟ ରଖି ବାଚ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ସ୍ୱାଧୀକାର ଭଙ୍ଗ ନୋଟିସ୍ ସଂପର୍କରେ କହିବାକୁ ସୁଯୋଗ ଦେଇଥିଲେ

ଆୟାର ସୋସିଆଲ୍ ମିଡ଼ିଆରେ ଜଗନ୍ଦାଥ ମନ୍ଦିରକୁ ପର୍ଯ୍ୟଟନସ୍ଚଳୀ ବୋଲି କହିବା ସହ କୋଶାର୍କ ମନ୍ଦିର ସଂପର୍କରେ ହୀନ ମନ୍ତବ୍ୟ ଦେଇଛନ୍ତି

ଶେଷ ଦିନରେ ଅର୍ଥମନ୍ତା ଗୃହରେ ସିଏ ଜି ରିପୋର୍ଟ ଉପସ୍ରାପନ କରିଥିଲେ

ଆଇନଜୀବୀ ସଂଘ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆସନ୍ତା ସୋମବାର ପର୍ଯ୍ୟନ୍ତ କାରି ରହିବ

ଏହି କମିଟିରେ ରାକ୍ୟର ବିଭିନ୍ତ ଆଇନ ସଂଘର ସଦସ୍ୟ ରହିଛନ୍ତି